ଆସନ୍ତା ମଙ୍ଗଳବାର ଦିନ ଏହା ଉପରେ ଶୁଣାଣି ହେବ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ବାଚସ୍କତି ଓ କଂଗ୍ରେସ ଏବଂ କେଡିଏସ୍ର ବିଦ୍ରୋହୀ ବିଧାୟକମାନଙ୍କ ପକ୍ଷରୁ ଆଗତ ଆବେଦନ ଉପରେ ଶୁଣାଣି କଲାବେଳେ ଏହା କହିଛନ୍ତି ଏମ୍ଏଲ୍ଏ ମାନଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ଆଗରେ କୁହାଯାଇଛି ସେମାନଙ୍କର ଇସ୍ତଫା ସଂକ୍ରାନ୍ତରେ ବାଚସ୍ୱତି ଏପର୍ଯ୍ୟନ୍ତ ନିଷ୍କଭି ନେଇନାହାନ୍ତି ଏବଂ ସେମାନଙ୍କର ଇସ୍ତଫା ଗ୍ରହଣ ନକରିବା ପାଇଁ ବାଚସ୍କତିଙ୍କର କ୍ଷମତା ନାହିଁ ତେବେ କର୍ଷାଟକ ବିଧାନସଭା ବାଚସ୍କତିଙ୍କ ପକ୍ଷର୍ ଓକିଲ କହିଛନ୍ତି ବିଦ୍ରୋହୀ ବିଧାୟକମାନଙ୍କ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍କତି ନିଷ୍କଭି ନେଇପାରିବା ସାୟିଧାନିକ ଅଧିକାର ପରିସରଭ୍ଜକ୍ତ

ଆଜି ରାଜ୍ୟ ବିଧାନସଭାରେ ଶୋକ ପ୍ରସ୍ତାବ ବେଳେ ଶ୍ରୀ କୁମାର ସ୍ୱାମୀ କହିଥିଲେ କଂଗ୍ରେସ ଓ କେଡିଏସ୍ର ବିଧାୟକମାନେ ଇସଫା ଦେବା ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ଦୃଷ୍ଟିରୁ ସେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ଚାହୁଁଛନ୍ତି ଏଣୁ ବାଚସ୍କତି ଏଥିପାଇଁ ଦିନ ଧାର୍ଯ୍ୟ କରୁନ୍ତୁ ତୋମର କର୍ଣ୍ଣାଟକ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ବର୍ତ୍ତମାନ କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଂକଟ କ୍ଷେତ୍ରରେ ବିଧାନସଭା ବାଚସ୍କତି ନିରପେକ୍ଷ ଭୂମିକା ନିଭାଇବା ଉଚିତ୍ ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ତୋମର କହିଛନ୍ତି ଗତକାଲି ସନ୍ଧ୍ୟାରେ ସାକ୍ଷାତ କରିଥିବା ବିଧାୟକମାନଙ୍କ ଇସ୍ତଫାପତ୍ରକୁ ବାଚସ୍କତି ଯାଞ୍ଚ କରିବା ଉଚିତ୍ ସେ କହିଛନ୍ତି ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ଆଭ୍ୟନ୍ତରିଣ ବ୍ୟାପାର ଏଥିରେ ବିଜେପିର କିଛି କରିବାର ନାହିଁ ମରାଠା ମରାଠା ସମ୍ପ୍ରଦାୟ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଅନୁମତିକୁ ବମ୍ଧେ ହାଇକୋର୍ଟ୍ ଦ୍ୱାରା କାୟମ୍ ରଖାଯିବା ରାୟକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନ ଉପରେ ସୁପ୍ରିମ୍କୋର୍ଟ ମହାରାଷ୍ଟ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି

ରାଜ୍ୟସଭାରେ ବଜେଟ୍ ଆଲୋଚନାରେ ଉତ୍ତର ଦେଇ ଶ୍ରୀମତୀ ସୀତାରମଣ ବଜେଟ୍ରେ ଏ ସଂକ୍ରାନ୍ତୀୟ ଅନେକ ପ୍ରସ୍ତାବ ବିଷୟ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ଆର୍ଥିକ ସମନ୍ୱିତ କରଣ ରୂପରେଖରେ ସାଲିସ୍ କରାନଯାଇ ପୁଞ୍ଜିନିବେଶ ବୃଦ୍ଧି କରିବା ପାଇଁ ଯୋଜନା ଏ ଦିଗରେ ଆଉ ଏକ ପଦକ୍ଷେପ ଶ୍ରୀମତୀ ସୀତାରମଣ କହିଛନ୍ତି କୃଷି ସାମାଜିକ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ମଧ୍ୟ ବଜେଟ୍ରେ ଉଲ୍ଲେଖ କରାଯାଇଛି କୃଷକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲେଖ କରି ଶ୍ରୀମତୀ ସୀତାରମଣ କହିଛନ୍ତି କୃଷି ପାଇଁ ଏନ୍ଡିଏ ସରକାରଙ୍କ ଧ୍ୟାନ କେବଳ ଗୋଟିଏ ଯୋଜନା ଉପରେ ସୀମାବଦ୍ଧ ନୁହେଁ କୃଷିର ସବୁ କ୍ଷେତ୍ରଗୁଡ଼ିକରେ ସ୍ତ୍ରଧାର ଆଣିବା ପାଇଁ ସରକାରଙ୍କର ଲକ୍ଷ୍ୟ ରହିଛି

ଆନ୍ଧ୍ରପ୍ରଦେଶରେ ନ୍ତଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏହି ବିଲ୍ର ଲକ୍ଷ୍ୟ

କର୍ତ୍ତାରପୁର ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ରବିବାର ଦିନ କର୍ତ୍ତାରପୁର କରିଡ଼ର ସଂକ୍ରାନ୍ତରେ ପରବର୍ତ୍ତୀ ବୈଠକ ବସିବ କର୍ତ୍ତାରପୁର କରିଡ଼ର ର୍ଚପରେଖ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ୱାଘା ସୀମାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକରେ ଆଲୋଚନା ହେବ ଆଗାମୀ ବୈଠକ ସକାରାତ୍ମକ ହେବ ଏବଂ ବହୁ ସଂଖ୍ୟକ ତୀର୍ଥଯାତ୍ରୀ କର୍ତ୍ତାରପୁର ସାହିବ୍ ଦର୍ଶନ କରିବାକୁ ଯେପରି ଯାଇ ପାରିବେ ସେ ବିଷୟରେ ଆମ୍ବଳ ଚୁଳ ଆଲୋଚନା ହେବ ବୋଲି ଭାରତ ଆଶା କରୁଛି

ରାହ୍ନଲ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଗୁଜରାଟରେ ଚାଲିଥିବା ମାନହାନୀ ମୋକଦ୍ଦମାରେ ଅହମ୍ମଦାବାଦ ଅଦାଲତ ଆକି କାମିନ୍ ପ୍ରଦାନ କରିଛନ୍ତି ଶ୍ରୀ ଗାନ୍ଧି ଦୋଷୀ ନୁହନ୍ତି ବୋଲି କୋର୍ଟ୍ରେ କହିବା ପରେ ତାଙ୍କୁ ଜାମିନ୍ ଦିଆଯାଇଛି ଅହମ୍ମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କ୍ ଏବଂ ବ୍ୟାଙ୍କ୍ର ଅଧ୍ୟକ୍ଷ ଅଜୟ ପଟେଲ ତାଙ୍କ ବିରୁଦ୍ଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ

ଅତିରିକ୍ତ ମୁଖ୍ୟ ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟ୍ ଶ୍ରୀ ଗାନ୍ଧିଙ୍କୁ କହିଥିଲେ ତାଙ୍କ ବିର୍ଦ୍ଧରେ ଆଗତ ଅଭିଯୋଗ ସତ୍ୟ କି ଏହାର ଜବାବରେ ଶ୍ରୀ ଗାନ୍ଧି କହିଥିଲେ ଯେ ଏହା ସମ୍ପର୍ଣ୍ଣ ମିଥ୍ୟା ଏହା ପରେ ଶ୍ରୀ ଗାନ୍ଧିଙ୍କ ଓକିଲ ଜାମିନ୍ ଆବେଦନ ଦାଖଲ କରିଥିଲେ ଏବଂ ଜାମିନ୍ ଆବେଦନକ୍ର ମଞ୍ଜର କରାଯାଇଥିଲା

ମାଓଇଷ୍ଟ କ୍ଲି ଛତିଶଗଡ଼ରେ ଆଜି ନିରାପତ୍ତା ବାହିନୀ ସହ ସଂଘର୍ଷରେ ଜଣେ ଦୁର୍ଦ୍ଧଷ ମାଓବାଦୀର ମୃତ୍ୟୁ ଘଟିଛି ଦାନ୍ତେୱାଡ଼ା କିଲ୍ଲାର ଡାବା ଜଙ୍ଗଲ ଭିତରେ ମାଓବାଦୀ ଓ କିଲ୍ଲୁ ରିଜର୍ଭ ଗାର୍ଡ୍ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା ସଂଘର୍ଷ ସ୍ଥଳୀରୁ ପୁଲିସ୍ ଜଣେ ମାଓବାଦୀର ମୃତ ଶରୀର ଓ ଗୋଟିଏ ରାଇଫଲ୍ ଉଦ୍ଧାର କରିଛି

ସାଧାରଣ ନିର୍ବାଚନ ସମୟରେ ଏହି ମୃତ ମାଓବାଦୀ ଜଣକ ବିଜେପି ଏମ୍ଏଲ୍ଏ ଭୀମା ମଣ୍ଡଭୀଙ୍କୁ ହତ୍ୟା କରିବା ଘଟଣାରେ ସମ୍ପକ୍ତ ଥିଲା

ଚଳିତ ବର୍ଷ ଜାନୁଆରୀ ମାସରୁ ଖୁଚୁରା ମୁଦ୍ରାସ୍କିତିହାର ବୃଦ୍ଧି ପାଉଛି ବାହୁଡ଼ା ଯାତ୍ରା ତିନି ଠାକୁରଙ୍କର ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡ଼ିବା ପର୍ବ ବାହୁଡ଼ା ଯାତ୍ରା ଆଜି ପାଳନ କରାଯାଉଥିବାରୁ ଦେଶ ଓ ବିଦେଶର ଲକ୍ଷ ଲକ୍ଷ ସଂଖ୍ୟକ ଭକ୍ତ ପୁରୀ ବଡ଼ ଦାଣ୍ଡରେ ସମବେତ ହୋଇଛନ୍ତି ବର୍ତ୍ତମାନ ତିନି ଠାକୁରଙ୍କ ରଥ ଶ୍ରୀମନ୍ଦିର ଆଗରେ ପହଞ୍ଚି ଯାଇଛି ଆସନ୍ତାକାଲି ତିନି ଠାକୁରଙ୍କର ସ୍ତନାବେଶ ହେବ ଓ୍ୱିମ୍ବିଲଡନ୍ ୱିମ୍ବିଲଡନ୍ ପୁରୁଷ ବିଭାଗ ସିଙ୍ଗଲ୍ସ ସେମିଫାଇନାଲ୍ରେ ବିଶ୍ୱର ଏକ ନୟର ଖେଳାଳି ନୋଭାକ୍ ଜୋକୋଭିଚ୍ ଏବଂ ରୋବୋର୍ଟ ବସ୍ତିତା ଅଗତଙ୍କ ମଧ୍ୟରେ ଏବେ ମୁକାବିଲା ଚାଲିଛି ଆଜି ରାତିରେ ରୋକର୍ ଫେଡେରର ଓ ରାଫେଲଙ୍କ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ ମହିଳା ବିଭାଗ ସିଙ୍ଗଲ୍ୱରେ ସେରେନା ୱିଲିୟମ୍ବ ଓ ସିମନ୍ ହାଲେପ୍ଙ୍କ ମଧ୍ୟରେ ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ